ଏଥିପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିଲା ସେହିପରି ପୁରୀରୁ ଫେରିବା ପରେ ସ୍ୱରାଷ୍ଟ ମନ୍ତୀ ଶ୍ରୀ ଶାହା ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି

ଏହାଦ୍ବାରା ରାଜ୍ୟର ଗରିବ ଲୋକାମାନେ ଉନ୍ନତ ଧରଣର ଚିକିହାସେବା ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ନୁଆ ମୋଟରଯାନ ଆଇନ ଉଲଘନ କଲେ ଗାଡ଼ି ମାଲିକ ଓ ଚାଳକଙ୍କୁ ଅଧିକ ଜରିମାନ ଦେବାକୁ ପଡ଼ିବ

ରାଜ୍ୟପାଳଙ୍କ ସଚିବ ଭାବେ ପରିବହନ ବିଭାଗର ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଅବସ୍ସାପିତ କରାଯାଇଛି

ଜିଲ୍ଲା ପ୍ରଶାସନର ବରିଷ୍ଡ ଅଧିକାରୀମାନେ ତାଙ୍ଙୁ ଶ୍ରଦ୍ଧାଞ୍ଞଳି ଜଣାଇଥିଲେ

ସେମାନେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ର ବୋଲି ଜଶାପଡ଼ିଛି

ତେବେ କେଉଁଭଳି ପରିସ୍ଚିତିରେ ଏହି ଅଭାବନୀୟ ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ସ୍ୱଷ୍କ ହୋଇ ନାହି